ଏସବୁ ମଧ୍ୟରେ ରହିଛି ନେତାଜ୍ଞୀ ସୁଭାଷ ଡ୍ରାଏ ଡକ୍ ପରିସରରେ ଉନ୍ନୀତ ଜାହାଜ ମରାମତି ବ୍ୟବସ୍ଥା କୋଲକାତା ବନ୍ଦରରେ ମାଲବାହୀ ଜାହାଜର ସୁଗମ ଯାତାୟତ ପାଇଁ କୋଲକାତା ଡକ୍ ବ୍ୟବସ୍ଥା ପାଇଁ ରେଳବାଇ ଭିଭିଭୂମିର ବିକାଶ ଏବଂ ନଦୀତଟ ବିକାଶ ପରିଯୋଚ୍ଚନା ପ୍ରଧାନମନ୍ତ୍ରୀ କହିଛନ୍ତି ସମନ୍ୱିତ ପରିବହନ ନୀତି ଜରିଆରେ ସରକାର ଅର୍ନ୍ତଦେଶୀୟ କଳପଥ ସଂଯୋଗ ବ୍ୟବସ୍ଥାର ସମ୍ପ୍ରସାରଣ ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଛନ୍ତି ସେ ଆହୁରି କହିଛନ୍ତି' ସାଗରମାଳା ପ୍ରକଳ୍ପ ଜରିଆରେ କେନ୍ଦ୍ର ସରକାର ପୁରାତନ ବନ୍ଦର ଗୁଡିକର ଆଧୁନୀକରଣ ଓ ନୃତନ ବନ୍ଦରଗୁଡିକର ବିକାଶ କାର୍ଯ୍ୟ ହାତକୁ ନେଇଛନ୍ତି ବନ୍ଦର ସହିତ ସଂଯୁକ୍ତ ସହରର ଭିଭିଭୂମି ବିକାଶ ସହିତ ଦେଶରେ ଜଳଭିଭିକ ପର୍ଯ୍ୟଟନର ସମ୍ପ୍ରସାରଣ ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି

କୋଲକାତା ସିଟିଜନସିପ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି' ନାଗରିକତା ସଂଶୋଧନ ଆଇନର ଉଦ୍ଦେଶ୍ୟ କାହାର ନାଗରିକତା ନେବା ନୁହେଁ ବରଂ ନାଗରିକତା ପ୍ରଦାନ କରିବା ରାମକୃଷ୍ଣ ମିଶନର ମୁଖ୍ୟାଳୟ ଭାବେ ପରିଚିତ ପଣ୍ଟିମବଙ୍ଗର ବେଲୁର୍ମଠଠାରେ ଆୟୋଜିତ ଏକ ଉହବରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ ଏହି ନୂଆ ନାଗରିକତା ଆଇନ ସପକ୍ଷରେ ଦୃଢ ଯୁକ୍ତି ଉପସ୍ଥାପନ କରିଛନ୍ତି ତେବେ କେତେକ ଯୁବାଗୋଷ୍ଠୀ ଏହି ଆଇନକୁ ନେଇ ଭ୍ରମିତ ହୋଇଥିବାରୁ ଶ୍ରୀ ମୋଦୀ କ୍ଷୋଭ ପ୍ରକାଶ କରିଛନ୍ତି ଭାରତର ଯୁବାପିଢି ବିଶେଷକରି ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବ ରାଜ୍ୟର ଯୁବାବର୍ଗକୁ ଲକ୍ଷ୍ୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି' ଏହି ଆଇନ ନାଗରିକତା ପ୍ରଦାନ ପାଇଁ ହଠାତ୍ ତିଆରି କରାଯାଇନାହିଁ ଶ୍ରୀ ମୋଦୀ କହିଛନ୍ତି' ଧାର୍ମିକ ପ୍ରତାଡନାର ଶିକାର ହୋଇପଡୋଶୀ ରାଷ୍ଟ୍ରଗୁଡିକରୁ ପଳାଇ ଆସିଥିବା ଲୋକମାନଙ୍କୁ ଭାରତର ନାଗରିକତା ଦେବା ପାଇଁ ମହାତ୍କାଗାନ୍ଧୀ ମଧ୍ୟ ଚାହିଁଥିଲେ ଏବଂ ତାଙ୍କ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ଏହି ଇଚ୍ଛା କେବଳ ପୂରଣ କରିଛନ୍ତି ଉତ୍ତରପୂର୍ବ ରାଜ୍ୟ ଗୁଡିକରେ ସିଏଏ ବିରୋଧୀ ବିକ୍ଷୋଭ ବିଷୟରେ ଉଲ୍ଲ୍ଲେଖକରି ସେହି ଅଞ୍ଚଳର ଜନସାଧାରଣଙ୍କର ସ୍ୱତନ୍ତ୍ର ପରିଚୟ ଓ ସଂସ୍କୃତିକୁ ସୁରକ୍ଷା ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଅଙ୍ଗୀକାରବଦ୍ଧ ହେବା ସହିତ ଏହି ନ୍ତନ ଆଇନ କୌଣସି ପରିସ୍ଥିତିରେ ସେମାନଙ୍କର ସ୍ୱାର୍ଥ ହାନି କରିବ ନାହିଁ ବୋଲି ପ୍ରତିଶ୍ରତି ଦେଇଛନ୍ତି ଦେଶ ବିଭାଜନ ପରେ ପାକିସ୍ତାନରେ ଯେଉଁମାନେ ଅତ୍ୟାଚାର ଶିକାର ହେଉଥିଲେ ସେମାନଙ୍କ ପାଇଁ ଏହି ନାଗରିକତା ଆଇନରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି ପିଏମ୍ କୋଲକାତା ପଶ୍ଚିମବଙ୍ଗର ବିକାଶ ପାଇଁ ସମସ୍ତ ସହାୟତା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ପ୍ରତିଶ୍ରତି ଦେଇଛନ୍ତି ଆଜି ସକାଳେ କୋଲାକାତାଠାରେ ଆୟୋଜିତ ଏକ ଉତ୍ସବରେ ଉଦ୍ବୋଧନ ଦେଇ ସେ କହିଛନ୍ତି' ରାଜ୍ୟର ନୀତି ପ୍ରଣୟନକାରୀଙ୍କ ମନରେ ସଦ୍ଭାବନା ଜାଗତ ହେବା ଉଚିତ୍ ଯାହାଦ୍ୱାରା ପଶ୍ଚିମବଙ୍ଗରେ ଆୟୁଷ୍ମାନ ଭାରତ ଓ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନନିଧି ଯୋଜନା କାର୍ଯ୍ୟକାରୀ ହୋଇପାରିବ ପ୍ରଧାନମନ୍ତ୍ରୀ କହିଛନ୍ତି ରାଜ୍ୟରେ ଏହିସବୁ ଯୋଜନା କାର୍ଯ୍ୟକାରୀ ନ ହେବା ଫଳରେ ଗରିବ ଲୋକମାନେ ମାଗଣାରେ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବାବେଳେ କୃଷି କ୍ଷେତ୍ରରେ ଯେଉଁ ସୁଫଳ ମିଳିବା କଥା ସେସବୁ ଚାଷୀମାନଙ୍କୁ ମିଳିପାରୁନାହିଁ ଶ୍ରୀ ମୋଦୀ କହିଛନ୍ତି' ଲାଭାର୍ଥୀମାନଙ୍କ ବ୍ୟାଙ୍କ ଖାତାକୁ ଏହି ଦୁଇଟି ଯୋଜନା ବାବଦ ଅର୍ଥ ସିଧାସଳଖ ପହଞ୍ଚପାରୁଛି ସିଣ୍ଡିକେଟ ଓ ଅନ୍ୟାନ୍ୟ ସଂସ୍ଥାକୁ କମିଶନ ମିଳିବ ନାହିଁ ବୋଲି ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉ ନାହିଁ ବୋଲି ଶ୍ରୀ ମୋଦୀ କହିଚ୍ଛନ୍ତି ଶାହା ଜବଲପୁର କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କହିଛନ୍ତି ସିଏଏରେ ଦେଶର କୌଣସି ଅଞ୍ଚଳରୁ କାହାର ନାଗରିକତା କାଡିନେବାର କିଛି ବି ବ୍ୟବସ୍ଥା ନାହିଁ ମଧ୍ୟ ପ୍ରଦେଶର ଜବଲପ୍ରରଠାରେ ଆୟୋଜିତ ଏକ ସମାବେଶରେ ଉଦ୍ବୋଧନ ଦେଇ ସେ କହିଛନ୍ତି ଦେଶର ସଂଖ୍ୟାଲଘ୍ର ସମ୍ପ୍ରଦାୟର ଲୋକମାନେ ସେମାନଙ୍କର ନାଗରିକତା ଚାଲିଯିବାକୁ ନେଇ ଏକ ଭ୍ରମରେ ଅଛନ୍ତି ଦେଶର କୌଣସି ବ୍ୟକ୍ତିର ନାଗରିକତା ଚାଲିଯିବା ନେଇ ସିଏଏରେ ଯଦି କୌଣସି ବ୍ୟବସ୍ଥା ରହିଛି ତାହା ଦେଖାଇବା ପାଇଁ ସେ ବିରୋଧୀଦଳଗୁଡିକୁ ଚ୍ୟାଲେଞ୍ଜ କରିଛନ୍ତି ସିଏଏକୁ ସମର୍ଥନ ଯୋଗାଇବା ପାଇଁ ବିଜେପି ପକ୍ଷରୁ ଯେଉଁ ଟେଲିଫୋନ ନ୍ୟର ଦିଆଯାଇଛି ତାହାକ୍ ମିସ୍ଡ୍କଲ୍ କରିବା ପାଇଁ ଶ୍ରୀ ଶାହା ସେଠାରେ ଉପସ୍ଥିତ ଜନସାଧାରଣଙ୍କ କହିଛନ୍ତି ସିଏଏକ୍ ନେଇ ବିରୋଧ ଦଳଗ୍ରଡିକ ଦେଶର ଜନସାଧାରଣଙ୍କୁ ଭ୍ରମିତ କରୁଥିବାରୁ ବିଜେପି ଏହି ଗଣ ସଚେତନତା ଅଭିଯାନ ଚଳାଇଛି ବୋଲି ଶ୍ରୀ ଶାହା କହିଛନ୍ତି

ସିଏଏ ନକ୍ଭି କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ୍ ନକ୍ଭି ଆଜି କହିଛନ୍ତି' ନାଗରିକତା ସଂଶୋଧନ ଆଇନସିଏଏ କୁ କେବେ ବି ପ୍ରତ୍ୟାହାର କରାଯିବ ନାହିଁ ଏବଂ ଜାମ୍ମୁ କାଶ୍ମୀର ସମେତ ସମଗ୍ର ଦେଶରେ ଏହା ବଳବତ୍ତର ରହିଛି ହାଇଦ୍ରାବାଦର ନେକଲେସ୍ ରୋଡଠାରେ ଉଦ୍ଘାଟିତ ହ୍ରନର୍ ହାଥ୍ କାର୍ଯ୍ୟକ୍ରମ ଅବସରରେ ଗଣମାଧ୍ୟମ ସହ କଥାବାର୍ତ୍ତାବେଳେ ଶ୍ରୀ ନକ୍ଭି ବିରୋଧୀଦଳଗୁଡିକ ଏକତ୍ର ହୋଇ ଦେଶକୁ ଭ୍ରମିତ କରିବା ସହିତ ଦେଶର ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟ ମଧ୍ୟରେ ଭୟ ସଞ୍ଚାର କରିବାର ଉଦ୍ୟମ କର୍ଛନ୍ତି ବୋଲି ଅଭିଯୋଗ କରିଛନ୍ତି

ଏହାଦ୍ୱାରା ଦେଶବାସୀ ଉପକୃତ ହେବେ ବୋଲି ସେ କହିଛନ୍ତି ଏହି ପାଞ୍ଚଦିନିଆ ଉତ୍ସବକୁ ଉଦ୍ଘାଟନ କରି ଯୁବବ୍ୟାପାର ଓ କ୍ରୀଡାମନ୍ତ୍ରୀ କିରେନ୍ ରିଜିଜ୍ଜୁ କହିଛନ୍ତି' ଦେଶର ଯୁବ ପ୍ରତିଭାମାନଙ୍କୁ କେନ୍ଦ୍ର ସରକାର ଉଚ୍ଚସ୍ତରୀୟ ସୁବିଧା ପ୍ରଦାନ କରୁଛନ୍ତି

ଭାରତର ଅନ୍ୟତମ ଶ୍ରେଷ୍ଠ ଆଧ୍ୟାତ୍କିକ ଗୁରୁଭାବରେ ସ୍ୱାମୀ ବିବେକାନନ୍ଦ ବେଦାନ୍ତ ଓ ଯୋଗ ଭଳି ଭାରତୀୟ ଦର୍ଶନକୁ ସମଗ୍ର ବିଶ୍ୱରେ ପରିଚିତ କରାଇଥିଲେ

ସେ ରାମକୃଷ୍ଣ ମଠ ଏବଂ ରାମକୃଷ୍ଣ ମିଶନର ସ୍ଥାପନା କରିଥିଲେ ଭାରତୀୟ ସଂସ୍କୃତିକୁ ସମୃଦ୍ଧ ତଥା ସେ କ୍ଷେତ୍ରରେ ସ୍ୱାମୀଜୀଙ୍କ ଅବଦାନକୁ ସ୍କରଣ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ବିବେକାନନ୍ଦଙ୍କ ସ୍କରଣେ ସମଗ୍ର ଦେଶରେ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ବିବେକାନନ୍ଦଙ୍କ ଜନ୍ମଦିନକୁ ଦେଶରେ ଜାତୀୟ ଯୁବ ଦିବସଭାବେ ପାଳନ କରାଯାଏ